ଘରଗୁଡ଼ିକର ନିର୍ମାଣ ସାମଗ୍ରୀ ଯୋଗାଣ ମିସ୍ଚୀଙ୍କୁ ପ୍ରଶିକ୍ଷଣ ଷତିଗ୍ରସ୍ତ ଲୋକଙ୍କୁ ଜୀବିକା ସୁବିଧା ପ୍ରଦାନ କରିବାକୁ ୟୁଏନ୍ଡିପିର ସହଯୋଗ ପାଇଁ ମଧ୍ଧ ଅନୁରୋଧ କରାଯିବ

ଲକ୍ଷ୍ମୀ ନାରାୟଶ ବେଶରେ ବ୍ୟବହୃତ ହେଉଥିବା ଅଧିକାଂଶ ସ୍ୱର୍ଷ୍ ଅଳଙ୍କାର ବାଙ୍କଚୂଡା ବେଶରେ ବ୍ୟବହୃତ ହେବ